ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସାଧାରଣ ନିର୍ବାଚନ ସକାଶେ ଯୁବ ଭୋଟ୍ଦାତାମାନଙ୍କୁ ଭୋଟରତାଲିକାରେ ପଞ୍ଜିକୃତ କରିବା ପାଇଁ ଆହ୍ୱାନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦେଶର ସ୍ୱପ୍ନ ଓ ନାଗରିକମାନଙ୍କ ସ୍ୱପ୍ନ ଏକାକାର ହେବାକୁ ଯାଉଛି ସେ କହିଛନ୍ତି ପ୍ରଥମଥର ପାଇଁ ଆଗାମୀ ଲୋକସଭା ନିର୍ବାଚନରେ ଲକ୍ଷଲକ୍ଷ ସଂଖ୍ୟକ ନାଗରିକ ସେମାନଙ୍କର ମତଦାନ ପ୍ରଥମଥର ପାଇଁ ସାବ୍ୟସ୍ତ କରିବାକୁ ଯାଉଛନ୍ତି

ମତଦାନ କରି ଲୋକମାନେ ସେମାନଙ୍କ ଦାୟିତ୍ୱର ଗୁରୁତ୍ୱ ଅନୁଭବ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଦେଶର ଗଣତନ୍ତ୍ରକୁ ମକଭୂତ କରିବା ଏବଂ ନିରନ୍ତର ନିର୍ବାଚନ କରାଇବା ଦିଗରେ ନିର୍ବାଚନ କମିଶନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଜିକୃତ ସବୁ ଭୋଟ୍ଦାତାମାନେ ଯେଭଳି ନିଜର ମତଦାନ କରିବାକୁ ସୁଯୋଗ ପାଇବେ ତାହାକୁ ନିଶ୍ଚିତ କରାଯିବ ରାଜ୍ୟ ନିର୍ବାଚନ ସଂସ୍ଥା ନିରାପତ୍ତା ବାହିନୀ ଏବଂ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ନିର୍ବାଚନ ଅଧିକାରୀମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ରେଡ଼ିଓ ହେଉଛି ଲୋକମାନଙ୍କ ସହ ସଂଯୋଗ ସ୍ଥାପନ ପାଇଁ ଏକ ଫଳପ୍ରଦ ମାଧ୍ୟମ ନେତାଜ୍ଞୀ ସୁଭାଷ ଚନ୍ଦ୍ର ବୋଷ ରେଡ଼ିଓ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ ଏବଂ ଲୋକମାନଙ୍କୁ ପରିବର୍ତ୍ତନ କରିବାରେ ରେଡ଼ିଓକୁ ସେ ମାଧ୍ୟମ ଭାବେ ଗ୍ରହଣ କରିଥିଲେ

କ୍ରାନ୍ତି ମନ୍ଦିର ଯାଇ ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କ ତୈଳ ଚିତ୍ରଗୁଡ଼ିକୁ ଦେଖିବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ସରକାରୀ ସେବା ପ୍ରଦାନ ଓ ଉତ୍ତରଦାୟିତା କ୍ଷେତ୍ରରେ ଉନ୍ଦୁତି ଆଣିବା ପାଇଁ ମଧ୍ୟ ମହାକାଶ ଜ୍ଞାନକୌଶଳକୁ ଉପଯୋଗ କରାଯାଉଥିବା ସେ ଦର୍ଶାଇଛନ୍ତି

ଆଗାମୀ ମଙ୍ଗଳବାର ଦିନ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶର ଛାତ୍ରଛାତ୍ରୀମାନଙ୍କ ସହ ସେ ଭାବବିନିମୟ କରିବେ ବୋଲି ସେ କହିଛନ୍ତି

ପିଏମ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାର ସ୍ୱସ୍ଥ୍ୟକ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବାରୁ ସମସ୍ତେ ସୁସ୍ଥ ରହିବେ ଓ ଶସ୍ତାରେ ସ୍ୱାସ୍ଥ୍ୟସେବା ପାଇପାରିବେ ମଦୁରାଇଠାରେ ନିଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥା ଏମ୍ସର ଭିଭିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ମଦୁରାଇର ରାଜାଜୀ ଭେଷଜ ମହାବିଦ୍ୟାଳୟ ତଞ୍ଜୁଭୁର୍ ଓ ତିରୁନେଲଭେଲୀ ଭେଷଜ ମହାବିଦ୍ୟାଳୟର ସ୍କୁପର ସ୍କେଶାଲିଟି ବିଭାଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି

ଭାରତ ପେଟ୍ରୋଲିୟମ ନିଗମର ସମନ୍ଧିତ ଓ ସମ୍ପ୍ରସାରିତ ତୈଳ ବିଶୋଧନା ପରିସରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ଏବଂ କୋଚିଠାରେ ଭାରତୀୟ ତୈଳ ନିଗମର ଏଲ୍ପିଜି ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ତ୍ରିସୁରଠାରେ ସେ ଏକ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି ସୁମିତ୍ରା ମହାଜନ ପାର୍ଲାମେଷ୍ଟର ବଜେଟ୍ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ବୁଧବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଲୋକସଭାରେ କାର୍ଯ୍ୟଧାରା ସୁଚାରୁରୂପେ ସଂପାଦନା ପାଇଁ ବିଭିନ୍ନ ରାଜନୈତିକ ଦଳର ସେ ସମର୍ଥନ ଲୋଡ଼ିବେ ବୋଲି ଆଶା କରାଯାଉଛି

ଫେବୃୟାରୀ ପହିଲାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯିବ

ଅଯୋଧ୍ୟା ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସଜିଦ୍ କମି ବିବାଦ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ଆସନ୍ତା ମଙ୍ଗଳବାର ଦିନ ଶୁଣାଣି କରିବେ ନାହିଁ ଜଷ୍ଟିସ୍ ଏସ୍ଏ ବୋବଡ଼େଙ୍କ ଅନୁପସ୍ଥିତି ଯୋଗୁଁ ଏହି ମାମଲାର ଶୁଣାଶିକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ଫାଇନାନ୍ସ ମିନିଷ୍ଟର ଅର୍ଥମନ୍ତ୍ରୀ ପିୟିଷ ଗୋଏଲ୍ ରାଷ୍ଟ୍ରାୟତ ବ୍ୟାଙ୍କ୍ ମୁଖ୍ୟମାନଙ୍କ ସହ ଆସନ୍ତାକାଲି ନୁଆଦିଲ୍ଲୀରେ ଏକ ବୈଠକରେ ମିଳିତ ହୋଇ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପସ୍ଥିତ ପରିସ୍ଥିତି ଏବଂ ବ୍ୟାଙ୍କ୍ଗୁଡ଼ିକରେ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିବେ

ବୈଠକରେ ଏମ୍ଏସ୍ଏମ୍ଇ କୃଷି ଓ ଖୁଚୁରା କ୍ଷେତ୍ରରେ ଋଣ ପବାହ ସମୀକ୍ଷା କରାଯିବ ବୋଲି କ୍ରଣାପଡ଼ିଛି ଅର୍ଥମନ୍ତ୍ରୀ ଅରଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଥିବାରୁ ପିୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ଗୋଏଲ୍ ସ୍ୱଦେଶ ନିର୍ମିତ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ୱପ୍ରେସ୍ ଟ୍ରେନ୍ ଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବ ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ ନୂଆଦିଲ୍ଲୀ ଆଜି ସମ୍ଭାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ର ଚଳାଚଳକୁ ଖୁବ୍ ଶୀଘ୍ର ଶୁଭାରମ୍ଭ କରିବେ

ବ୍ୟାଡ୍ମିଣ୍ଟନ ସାଇନା ନେହେୱାଲ୍ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ଫାଇନାଲ୍ରେ ତିନି ଥର ବିଶ୍ୱ ଚମ୍ପିୟନ୍ କାରୋଲିନା ମାରିନ୍ଙ୍କ ପରେ ପ୍ରଥମ ଚମ୍ପିୟନ୍ ହୋଇଛନ୍ତି ଗୋଡ଼ରେ ଆଘାତ ଯୋଗୁଁ କାରୋଲିନା ଅଧା ଖେଳରୁ ଓହରି ଯାଇଥିଲେ

ଅଷ୍ଟ୍ରେଲିଆନ୍ ଓପନ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପୁରୁଷ ବିଭାଗ ସିଙ୍ଗଲ୍ବରେ ନୋଭାକ୍ ଜୋକୋଭିଚ୍ ରାଫେଲ୍ ନାଦାଲଙ୍କୁ ହରାଇ ସପ୍ତମ ସିଙ୍ଗଲ୍ୱ ଟାଇଟଲ ହାସଲ କରିଛନ୍ତି